ପିଏମ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ଓ ଆସାମ ଗସ୍ତ କରି ସେଠାରେ ତୈଳ ଓ ଗ୍ୟାସ ଏବଂ ସଡକ କ୍ଷେତ୍ରରେ କେତେକ ପ୍ରକଳ୍ପକ୍ ଲୋକାର୍ପିତ କରିବା ସହ ବିଭିନ୍ନ ମୌଳିକ ଢାଞ୍ଚା ପ୍ରକଳ୍ପର ଶିଳାନ୍ୟାସ କରିବେ ତିନିସପ୍ତାହ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କର ପଶ୍ଚିମବଙ୍ଗକୁ ଏହା ଦ୍ୱିତୀୟ ଗସ୍ତ

ସେହିଭଳି ପ୍ରଧାନମନ୍ତ୍ରୀ ଆଜି ଆସାମର ବିଭିନ୍ନ ପ୍ରକଳ୍ପର ମଧ୍ୟ ଉଦ୍ଘାଟନ କରିବେ ଆସାମ ମାଳା ପ୍ରକଳ୍ପର ସେ ଉଦ୍ଘାଟନ କରିବେ ଆସାମର ବିଭିନ୍ନ ରାଜପଥ ଓ ଜିଲ୍ଲାରେ ଥିବା ମୁଖ୍ୟ ସଡକକୁ ନେଇ ଆସାମ ମାଳା ନେଟୱାର୍କ ଦ୍ୱାରା ସଡକ ଯୋଗାଯୋଗ ବ୍ୟବସ୍ଥାକୁ ଉନ୍ନତ କରାଯିବାର ଲକ୍ଷ୍ୟ ରଖାଯାଇଛି ପିଏମ୍ କୁଡିସିଆରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ନ୍ୟାୟପାଳିକା ସର୍ବଦା ସମ୍ବିଧାନର ସକାରାତ୍ମକ ବ୍ୟାଖ୍ୟା ମାଧ୍ୟମରେ ଏହାକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ କାର୍ଯ୍ୟ କରିବା ସହ ଜାତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ନିଜର ଦାୟିତ୍ୱ ସୁଚାରୁରୂପେ ନିର୍ବାହନ କରିଆସୁଛି ଗୁଜରାତ ହାଇକୋର୍ଟର ହୀରକ ଜୟନ୍ତୀ ଉସବରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଲୋକମାନଙ୍କ ଅଧିକାରର ସୁରକ୍ଷା ହେଉ କିମ୍ବା ଜାତୀୟ ସ୍ୱାର୍ଥ ପ୍ରସଙ୍ଗ ହେଉ' ନ୍ୟାୟପାଳିକା ସର୍ବଦା ନିଜର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିଆସୁଛି ପ୍ରଧାନମନ୍ତ୍ରୀ କହିଛନ୍ତି ଯୁଗ ଯୁଗ ଧରି ନ୍ୟାୟ ଭାରତୀୟ ସଂସ୍କୃତି ଓ ମୂଲ୍ୟବୋଧର ଭିଭିଭୂମି ରହିଛି ଓ ଏହା ଉତ୍ତମ ଶାସନର ମୂଳଦୁଆ ସଦୂଶ କାର୍ଯ୍ୟ କରିଛି ସ୍ୱରାଜ୍ୟର ଉତ୍ପତ୍ତି ଏହିଠାରୁ ହୋଇଥିଲା ଓ ଏହା ଭାରତର ସ୍ୱାଧୀନତା ସଂଗ୍ରାମକୁ ମଜବୁତ କରିଥିଲା ସେ କହିଛନ୍ତି ସମ୍ଭିଧାନର ପ୍ରଣେତାମାନେ ଭାରତୀୟ ସମ୍ଭିଧାନର ମୁଖବନ୍ଧରେ ନ୍ୟାୟକୁ ଅଗ୍ରାଧିକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଇନ୍ର ଏହି ମୌଳିକତା ଭାରତୀୟ ମୂଲ୍ୟବୋଧର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି ଓ ପ୍ରତ୍ୟେକ ନାଗରିକ ଙ୍କର ଏହା ଅଧିକାର ହୋଇଛି ସେ କହିଛନ୍ତି ଏକ ବିଶ୍ୱସ୍ତରୀୟ ନ୍ୟାୟିକ ବ୍ୟବସ୍ଥା ସ୍ଥାପନ କରିବା ହେଉଛି ନ୍ୟାୟପାଳିକା ଓ ସରକାରଙ୍କର ମୃଖ୍ୟ ଦାୟିତ୍ୱ ସେ କହିଛନ୍ତି ନ୍ୟାୟପାଳିକା ଉପରେ ଲୋକମାନଙ୍କର ଆସ୍ଥା ସେମାନଙ୍କୁ ସତ୍ୟ ପାଇଁ ସଂଗ୍ରାମ କରିବାକୁ ଶକ୍ତି ଯୋଗାଉଛି ସୁପ୍ରିମ୍କୋର୍ଟ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅଧିକାଂଶ ମାମଲାର ଶୁଣାଣି କରିଥିବାରୁ ପ୍ରଧାନମନ୍ତ୍ରୀ ଏହାର ଭୂୟସୀ ପ୍ରଶଂସା କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ହାଇକୋର୍ଟ ଓ ଜିଲ୍ଲା ଅଦାଲତଗୁଡ଼ିକ ମଧ୍ୟ କୋବିଡ୍ ନାଇଷ୍ଟିନ୍ ସମୟରେ ମାମଲା ଗୁଡ଼ିକର ଅନ୍ଲାଇନ୍ ଶୁଣାଣି କରିଛନ୍ତି କୋବିଡ୍ ସଂକ୍ରମଣ ସମୟରେ ଗୁଜରାତ ହାଇକୋର୍ଟ ଲୋକମାନଙ୍କ ପାଇଁ କୋର୍ଟ କାର୍ଯ୍ୟ ଚଳାଇବା ଓ ମାମଲା ଗୁଡ଼ିକର ଅନ୍ଲାଇନ୍ ଶୁଣାଣି କରିଥିବାରୁ ଏଥିପାଇଁ ସେ ଗୁଜରାତ ହାଇକୋର୍ଟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଗୁଜରାତ ହାଇକୋର୍ଟ ଏହାର ହୀରକ ଜୟନ୍ତୀ ପାଳନ କରୁଥିବାରୁ ପ୍ରଧାନମନ୍ତ୍ରୀ ଏହା ଉପରେ ଏକ ସ୍କାରକୀ ଡାକ ଟିକଟ ଉନ୍ତୋଚନ କରିଛନ୍ତି ଏହି ଅବସରରେ ଆଇନ୍ ଓ ନ୍ୟାୟମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ଗୁଜରାତ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଉଦ୍ବୋଧନ ଦେଇଥିଲେ ସୁପ୍ରିମ୍କୋର୍ଟ ଓ ଗୁଜରାତ ହାଇକୋର୍ଟର ବହୁ ବିଚାରପତି ଓ ଆଇନ୍ କ୍ଷେତ୍ରରେ କାର୍ଯ୍ୟରତ ବହୁ ବ୍ୟକ୍ତି ଏଥିରେ ଉପସ୍ଥିତ ଥିଲେ ଜିତେନ୍ଦ୍ର ସିଂ କେନ୍ଦ୍ରମନ୍ତ୍ରୀ ଡକ୍ର ଜିତେନ୍ଦ୍ର ସିଂ କହିଛନ୍ତି କରୋନା ମହାମାରୀର କେମିତି ମୁକାବିଲା କରାଯିବ ସେଥିପାଇଁ ଯେତେବେଳେ ବିଶ୍ୱର ଅଧିକାଂଶ ରାଷ୍ଟ୍ର କିଛି ସମାଧାନର ସ୍ତ୍ର ବାହାର କରିପାରୁ ନ ଥିଲେ ସେତେବେଳେ ଭାରତ ଏ କ୍ଷେତ୍ରରେ ରାସ୍ତା ଦେଖାଇଛି ଜାଞ୍ଗୁଠାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ଯେଉଁ ଆଇନ ଆଣିଛନ୍ତି ତାହା ଦ୍ୱାରା ସେମାନଙ୍କର ମଙ୍ଗଳ ହେବ ବିରୋଧୀଦଳ ଗୁଡିକ ଏ କ୍ଷେତ୍ରରେ ଅପପ୍ରଚାର କରି ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ଏହାଦ୍ୱାରା ଦେଶର ଭାବମୂର୍ତ୍ତିରେ ଆଞ୍ ଆସ୍ତଥିବା ସେ କହିଛନ୍ତି

ପ୍ରତିଦିନ ପ୍ରତିଷେଧକ ନେଉଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି

ଟିକାକରଣ ପରବର୍ତ୍ତୀ ପାର୍ଶ୍ୱପ୍ରତିକ୍ରିୟା ଦେଖା ଯାଇନାହିଁ ବୋଲି ଡକୁର ଅଗ୍ନାନୀ କହିଚ୍ଚନ୍ତି

ଦେଶରେ ଚିକିିିିିତ ହେଉଥିବା ସଫକ୍ରମିତମାନଙ୍କ ସଂଖ୍ୟା ଦ୍ରତଗତିରେ ହ୍ରାସ ପାଇବାରେ ଲାଗିଛି

ଆନ୍ଧ୍ରପ୍ରଦେଶର ବିଜୟଓ୍ୱାଡା ଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି କେନ୍ଦ୍ର ସରକାର କୋବିଡ୍ ନାଇଷ୍ଟିନ୍ର ସଫଳତାର ସହ ମୁକାବିଲା କରିପାରିଛନ୍ତି

ଶ୍ରୀ ଜୟଶଙ୍କର କହିଛନ୍ତି କେନ୍ଦ୍ର ବଜେଟ୍ରେ ସ୍ୱାସ୍ଥ୍ୟ କ୍ଷେତ୍ର ଓ ଦେଶର ନାଗରିକମାନଙ୍କ ସୁସ୍ଥ ଜୀବନ ଜାପନକୁ ଅଗ୍ରାଧିକାର ଦିଆଯାଇଛି ପରେ ଶ୍ରୀ ଜୟଶଙ୍କର ବିଜୟୱାଡା ପାସ୍ପୋର୍ଟ୍ କାର୍ଯ୍ୟାଳୟ ଗସ୍ତ କରିଥିଲେ ଓ ଏହାର କାର୍ଯ୍ୟଶୈଳୀ ଉପରେ ସନ୍ତୋଷ ପ୍ରକାଶ କରିଥିଲେ ପାସ୍ପୋର୍ଟ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସହ ବାର୍ତ୍ତାଳାପ ସମୟରେ ଶ୍ରୀ ଜୟଶଙ୍କର କହିଛନ୍ତି ପାସ୍ପୋର୍ଟ୍ ବ୍ୟବସ୍ଥାରେ ବିପ୍କବାତ୍ମକ ପରିବର୍ତ୍ତନମାନ ଆସିଛି ଓ ଦେଶର ଜନସାଧାରଣ ବିନା ବାଧାବିଘୁରେ ପାସ୍ପୋର୍ଟ ପାଇପାରୁଛନ୍ତି

ସେ ପୁଣେଠାରେ ଆୟୋଜିତ ଭାରତରତ୍ନ ପଣ୍ଡିତ ଭୀମସେନ ଯୋଶୀଙ୍କ ଜନ୍ଦୁଶତବାର୍ଷିକୀ ଉତ୍ସବ ପାଳନ ଅବସରରେ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମ 'ଅଭିବାଦନ'କୁ ଉଦ୍ଘାଟନ କରି କହିଛନ୍ତି ପଣ୍ଡିତ ଯୋଶୀଙ୍କ ସଙ୍ଗୀତକୁ ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟ କରାଇବା ପାଇଁ କାର୍ଯ୍ୟ ଆରୟ ହୋଇଛି ଏହି ଅବସରରେ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦର ଅଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ଭାରତରେ ଶାସ୍ତ୍ରୀୟ ସଙ୍ଗୀତ ଅଧ୍ୟୟନ କରୁଥିବା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱର ଭାସ୍କର ପଣ୍ଡିତ ଭୀମସେନ ଯୋଶୀ ଶାସ୍ତ୍ରୀୟ ସଙ୍ଗୀତ ମେଧାବୃତ୍ତି ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି ଏହି ଅବସରରେ ଏନସିପି ସଭାପତି ତଥା ବରିଷ୍ଣ ନେତା ଶରଦ ପାୱାର ସଙ୍ଗୀତକୁ ଲୋକାଭିମୁଖି କରିବାରେ ଆକାଶବାଣୀର ଭୂମିକାର ଭୂୟସୀ ପ୍ରଶଂସା କରିଛନ୍ତି